ଭାରତର ସୟିଧାନକୁ ନେଇ ଆମେ ଗର୍ବ କରିବା ଉଚିତ ବୋଲି ପ୍ରଧାନମନ୍ତୀ କହିଛନ୍ତି

ସାଇବର ଟ୍ରେନିଂ ରାଜ୍ୟର ଏକହଜାର ପୋଲିସ କର୍ମଚାରୀଙ୍କୁ ସାଇବର ପ୍ରଶିକ୍ଷଣ ଦିଆଯିବ ବୋଲି ଏଡିକି ସନ୍ତୋଷ ଉପାଧାୟ ଆକି ସ୍ଚନା ଦେଇଛନ୍ତି

ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟରେ ଭୋଟଗଶନା କରାଯାଇ ଫଳାଫଳ ଘୋଷଣା କରାଯିବ

ଦେତ ଲକ୍ଷ ଟଙ୍କା ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି

ଏହି ମ୍ୟାଚକୁ ସୁରୁଖୁରୁରେ ସମାପନ କରିବା ପାଇଁ ଆଜି କେନ୍ଦାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ପିତ ହୋଇଯାଇଛି